ଏହାର ପ୍ରଭାବରେ ଗତକାଲି ରାତିରୁ ପାରାଦୀପ ଜଗତସିଂହପୁର ବାଲେଶ୍ୱର ଚାଦବାଲି ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେଉଛି

ମହ୍ୟଜୀବୀମାନଙ୍ଙ୍ ସମୁଦ୍ର ମଧକୁ ମାଛ ଧରିବାକୁ ଯିବା ପାଇଁ ବାରଣ କରାଯାଇଛି

ତାଙ୍କ ନେତୂତ୍ୱରେ ମହିଳାମାନେ ମୟରମାନଙ୍କୁ ଖାଦ୍ୟପେୟ ଯୋଗାଇବା ଓ ପାକିଡ଼ି ଜଙ୍ଗଲରେ ଶିକାର ରୋକିବାରେ ନିୟୋଜିତ ଅଛନ୍ତି

ଦୁର୍ଘଟଣା ଘଟାଇଥିବା ଗାଡ଼ିଟିକୁ ଗ୍ରାମବାସୀ ନିଆଁ ଲଗାଇ ଦେଇଥିଲେ ଘଟଶା ସ୍ଚଳରେ ପୁଲିସ୍ ପହଞ୍ଚି ତଦନ୍ତ କରିଛି ଅନ୍ୟ ପକ୍ଷରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଖରେ ଦୁଇଟି ଗାଡ଼ି ଦୁର୍ଘଟଣାରେ ଜଶଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଶ ଗୁରୁତର ଆହତ ହୋଇଛନ୍ତି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପାଟସୁରା ଗ୍ରାମର ଜଣେ ମହିଳାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା

ସେହିପରି ଜିଲ୍ଲାର ଭୋଗପୁର ଛକରେ ଏକ ବାଇକ୍ ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ଜଶାପଡ଼ିଛି ସେମାନଙ୍କୁ କଟକ ବଡ଼ ମେଡିକାଲ୍କୁ ଚିକିହା ପାଇଁ ପଠାଯାଇଛି